ଏହି ବିବିଧତାର ଅନୁଭବ ସର୍ବଦା ଅଭିଭ୍ତ କରିବା ସହ ସମସ୍ତଙ୍କ ପାଇଁ ପ୍ରେରଣାର ଉସ ସାଜିଥାଏ

ହୁନରହାଟ୍ରେ କଣେ ଦିବ୍ୟାଙ୍ଗ ମହିଳା କାରିଗରଙ୍କର ଆତ୍କକାହାଣୀ ତାଙ୍କ ଲାଗି ଏକ ପ୍ରେରଶାର ଉହ ବୋଲି ପ୍ରଧାନମନ୍ତୀ ମତବ୍ୟକ୍ତ କରିଛନ୍ତି ପୂର୍ବରୁ ସମ୍ମୁକ୍ତ ମହିଳା ଜଣକ ବିଭିନ୍ନ କଳାକୃତି ତିଆରି କରି ଫୁଟ୍ପାଥ୍ରେ ବିକ୍ରି କରୁଥିଲେ

ଆକି ଏହି ମହିଳା ଜଶଙ୍କ କେବଳ ଆତ୍କ ନିର୍ଭରଶୀଳ ହୋଇପାରି ନାହାନ୍ତି ବରଂ ନିଜ ପାଇଁ ଘରଟିଏ ମଧ କରିପାରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଭାରତର ଯୁବବର୍ଗ ଏବଂ ପିଲାମାନଙ୍କର ବିଙ୍କାନ ଓ କାରିଗରୀ ବିଦ୍ୟାରେ ରୁଚି ରଖିବା ଅଭ୍ୟାସ କ୍ରମଶଃ ବୃଦ୍ଧି ପାଇବା ପରିଲକ୍ଷିତ ହେଉଛି ମହାକାଶକୁ ରେକର୍ଡ଼ ସଂଖ୍ୟକ ଉପଗ୍ରହ ପଠାଇବା ନୂତନ ରେକର୍ଡ଼ ସୃଷ୍ଟି କରିବା ଏବଂ ନୂତନ ମହାକାଶ ମିଶନ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଯାଏ

ଯୁବ ବିଙ୍କାନୀ କାର୍ଯ୍ୟକ୍ରମ ବା ଯୁବିକା ହେଉଛି ସରକାରଙ୍କର 'ଜୟ ଯବାନ ଜୟ କିଷାନ ଜୟ ବିଙ୍କାନ ଓ ଜୟ ଅନୁସ୍କ୍ଷାନ' ଭିଜନ୍ ସାକାର କରିବା ଦିଗରେ ଏକ ସଫଳ ପଦକ୍ଷେପ

ଏହି ପଦ ପାଇଁ ଆଉ କେହି ନାମାଙ୍କନପତ୍ର ଦାଖଲ କରିନଥିବାରୁ ସେ ଲଗାତାର ଅଷ୍ଟମଥର ପାଇଁ ଦଳର ସଭାପତି ଭାବେ ନିର୍ଦ୍ୱନ୍ନରେ ନିର୍ବାଚିତ ହେବେ ବୋଲି ଜଣାପଡ଼ିଛି

ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ ସେମାନଙ୍କୁ ପ୍ରଥମେ ପୋଲସରା ଗୋଷୀ ସ୍ୱାସ୍ଚ୍ୟକେନ୍ଦ୍ରରେ ଚିକିହା ପାଇଁ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହୋଇପଡ଼ିବାରୁ ବ୍ରହ୍କପୁର ଏମ୍କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା ଏହି ଘଟଶା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି

ଆଜି ସକାଳେ ବଳଙ୍ଗ ଗୋପୀନାଥପୁର ଗାଁର ଯୁଗଳ ଭଟ ଶୌଚ ପାଇଁ ଯାଉଥିବା ବେଳେ ହାବୁଡ଼ରେ ପଡ଼ିଯାଇଥିଲେ

ଅନ୍ୟ ଏକ ଘଟଶାରେ ରାଜତଇ ଗାଁର ଚୈତନ୍ୟ ସାହୁ ମଧ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି

ସମ୍ୟଲପୁରରେ ଆନ୍ଦୋଳନକାରୀମାନେ ରାଜପଥ ଅବରୋଧ କରିବା ସହ ରେଳ ଷ୍ଟେସନ୍ରେ ବିଷୋଭ ପ୍ରଦର୍ଶନ କରିଥିଲେ ସେହିପରି ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ରାନରେ ଏହି ବନ୍ଦର ପ୍ରଭାବ ଦେଖ୍ବାକୁ ମିଳିଛି ଆନ୍ଦୋଳନକାରୀମାନେ ରାୟଗଡ଼ା କପିଳାସ ରୋଡ ଛକରେ ଟାୟାର ଜାଳି ରାସ୍ତାରୋକ କରିଥିବା ବେଳେ ମୁନିଗୁଡ଼ାଠାରେ ରାସ୍ତାରୋକ ସହ ଦୋକାନ ବଜାର ବନ୍ଦ ରହିଛି ସେହିପରି ବଲାଙ୍ଗୀର ଓ ସ୍ବର୍ଷପୁରରେ ମଧ୍ଧ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ଭୀମଭୋଇ ଶ୍ରାଦ୍ଧୋହବ ସୁବର୍ଷ୍ଣପୁରଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ମହାନଦୀ ସାହିତ୍ୟ ସଂସଦ ପକ୍ଷର୍ ସନ୍ତକବି ଭୀମଭୋଇଙ୍ଙ ରାଜ୍ୟସ୍ତରୀୟ ଶ୍ରାଦ୍ବୋହବ ଅନୁଷ୍ଠିତ ହୋଇଯାଇଛି ଭୀମଭୋଇ କଳା ମଣ୍ଡପରେ ସାହିତ୍ୟିକ ବ୍ରଜମୋହନ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ସତ୍ତକବି ଭୀମଭୋଇଙ୍କ ଶ୍ରାଦ୍ଧ ସମାରୋହରେ ଏକାଡେମୀର ସଚିବ ସ୍ବିଚିସ୍କିତା ମନ୍ତୀ କବି ଡକ୍କର ଦେବାଶିଷ ପାଣ୍ଡିଆ ଓ ଗବେଷକ ଡକୁର କେଦାରନାଥ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କବିଙ୍କ ସାରସ୍ୱତ ସୂଜନ ଓ ମହିମା ଧର୍ମର ଦର୍ଶନ ଉପରେ ଆଲୋଚନା କରିଛନ୍ତି